ଆକି ପବିତ୍ର ପୌଷପୂଖିମା ଶ୍ରୀମନ୍ଦିରରେ ଶ୍ରୀକିଉଙ୍କ ସୁନାବେଶ ଅନୁଷିତ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ନିର୍ଦ୍ଦେଶକ ସମସ୍ତଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି

ଏହି ପର୍ଯ୍ୟାୟରେ ବିଭିନ୍ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଉଛି

ମୁଖ୍ୟତଃ ଯେଉଁ ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଟିକା ନେଇପାରି ନ ଥିଲେ ସେମାନେ ଆଜି ଏହି ଟିକା ନେଇଛନ୍ତି

ଶ୍ରୀ ଷଡ୍ଙଙ୍ଗୀ କହିଛନ୍ତି ଜିଲ୍ଲାର ଜନସାଧାରଣଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସମ୍ତଙ୍କର ସହଯୋଗ ଆବଶ୍ୟକ

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦୀ ଜନସାଧାରଣଙ୍କୁ ସେମାନଙ୍କର ମତାମତ ଜଣାଇବାକୁ ନିବେଦନ କରିଛନ୍ତି